କ୍ୟାବିନେଟ୍ ବୈଠକ ରାଜ୍ୟ କ୍ୟାବିନେଟ୍ର ଏକ ବୈଠକ ଆଜି ଅପରାହୁରେ ସଚିବାଳୟଠାରେ ଅନୁଷିତ ହେବ

ଏହାକୁ ରାଜ୍ୟ ବିଜେପି ସମାଲୋଚନା କରିଛି ଏହି ସମ୍ମିଳନୀ ବେଆଇନ୍ ବୋଲି ଦଳ ଦର୍ଶାଇବା ସହ ଏହାକୁ ବନ୍ଦ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛି

ଏହା ବ୍ୟତୀତ ମିଲ୍ୟାଙ୍କନ ଶେଷ ହେବା ପରେ ସମ୍ଠ କେନ୍ଦର ସିସିଟିଭି ଫୂଟେଜ୍ ଏକ ସିଡି ମାଧ୍ଘମରେ ବୋର୍ଡ କାର୍ଯ୍ୟାଳୟରେ ଦାଖଲ କରାଯିବ

ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସମାଧାନ ନହେବା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ ବୋଲି ବସ୍ ସିଶ୍ଡିକେଟ୍ କର୍ମକର୍ତ୍ତା ପ୍ରକାଶ କରିଛନ୍ତି

ସେହିପରି ବାଲେଶ୍ୱର କିଲ୍ଲାର ବିଭିନ୍ନ ସ୍ଚାନରେ ଗତକାଲି ବିଳମ୍ନିତ ରାତ୍ରିରେ ସ୍ଚାନେ ସ୍ଚାନେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଯାଇଛି

ଘଡ଼ଘଡ଼ି ସହ ବିଜୁଳି ଓ ବର୍ଷା ହୋଇଛି